ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ରକଚ୍ଚଗୁଡ଼ିକରୁ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପକର ପ୍ରମାଣ ମିଳୁଛି

ପିଏମ୍ ମରିସସ୍ ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟରେ ମରିସସ୍ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକ୍ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି ସେହି ପ୍ରକଳ୍ପଗୁଡ଼ିକ ହେଲା ମେଟ୍ରୋ ଏକ୍ସପ୍ରେସ୍ ଫେଜ୍ ୱାନ୍ ପ୍ରକଚ୍ଚ ଓ ନୂଆ ଇଏନ୍ଟି ହସ୍କିଟାଲ୍ ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ସେହି ଦୁଇ ପ୍ରକଳ୍ପରୁ ମରିସସ୍ର ଜନସାଧାରଣ ଉପକୃତ ହେବେ ସେହି ଦୁଇ ପ୍ରକଳ୍ପରୁ ଭାରତ ମରିସସ୍ର ବିକାଶକୁ କେତେ ଗୁରୁତ୍ୱପ୍ରଦାନ କରୁଛି ତାହା ସ୍ୱଷ୍ଟ ହୋଇଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଉଭୟ ଭାରତ ଓ ମରିସସ୍ରେ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଉଭୟ ଦେଶ ସେମାନଙ୍କର ଲୋକମାନଙ୍କର ସମୃଦ୍ଧି ଅଞ୍ଚଳର ଶାନ୍ତି ଓ ବିଶ୍ୱଶାନ୍ତି ପାଇଁ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଏହି ପ୍ରକଳ୍ପ ଉଦ୍ଘାଟନ ସହ ଦୁଇ ଦେଶର ଇତିହାସରେ ଏକ ନ୍ନଆ ଅଧ୍ୟାୟ ଆରମ୍ଭ ହୋଇଛି ଓ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି ଶ୍ରୀ ମୋଦୀ କହିଛନ୍ତି ମରିସସ୍ରେ ମେଟ୍ରୋ ପ୍ରକ୍ସ ସ୍ଥାପନ ହେବା ପରେ ସେଠାରେ ପ୍ରଦୃଷଣ ମୁକ୍ତ ଓ ଶସ୍ତାରେ ପରିବହନ ସମ୍ଭବ ହେବ ଏହା ସେ ଦେଶର ଅର୍ଥନୈତିକ ବିକାଶ ଓ ପର୍ଯ୍ୟଟନକୁ ପ୍ରୋହାହନ ଦେବ ସେ କହିଛନ୍ତି ଇଏନ୍ଟି ହସ୍କିଟାଲ୍ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବ ଶ୍ରୀ ଜଗନ୍ନାଥ ତାଙ୍କର ଉଦ୍ବୋଧନରେ କହିଛନ୍ତି ମରିସସ୍ର ଜନସାଧାରଣ ଏଥିପାଇଁ ଭାରତ ନିକଟରେ କୃତଜ୍ଞତା ଜଣାଉଛନ୍ତି ମରିସସ୍ର ବିକାଶ ପାଇଁ ଏହା ଭାରତମାତାର ଆଶୀର୍ବାଦ ଆବଶ୍ୟକ କରେ ବୋଲି ସେ କହିଛନ୍ତି

ଜାନ୍ମୁ କାଶ୍ମୀରର ବିକାଶ ପାଇଁ ରାସ୍ତା ଖୋଲି ଦେଇଛି ନୂଆଦିଲ୍ଲୀ ରେଳ ଷ୍ଟେସନ୍ରୁ ଦିଲ୍ଲୀ କଟ୍ରା ବନ୍ଦେ ଭାରତ ଏକ୍ୱପ୍ରେସ୍ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି ବନ୍ଦେ ଭାରତ ଏକ୍ୱପ୍ରେସ୍ କାଶ୍ମୁ କାଶ୍ମୀରର ବିକାଶ ଓ ଧାର୍ମିକ ପର୍ଯ୍ୟଟନର ଉନ୍ନତି ପାଇଁ ଏକ ବଡ଼ ଉପହାର ବୋଲି ସେ ବର୍ଷ୍ଣନା କହିଛନ୍ତି

ବନ୍ଦେ ଭାରତ ଏକ୍ୱପ୍ରେସ୍ ଶନିବାରଠାରୁ ଏହାର ବ୍ୟବସାୟିକ ଚଳାଚଳ ଆରମ୍ଭ କରିବ ଆଇଆର୍ସିଟିସି ଓ୍ୱେବ୍ସାଇଟ୍ରେ ବର୍ତ୍ତମାନଠାରୁ ଟିକେଟ୍ ବୁକିଂ ଆରମ୍ଭ ହୋଇଗଲାଣି

ବୈଷ୍ଣୋଦେବୀ ପୀଠକୁ ଦର୍ଶନ ପାଇଁ କଟ୍ରା ହେଉଛି ଶେଷ ରେଳ ଷ୍ଟେସନ୍

ମଝିରେ ଏହା ଅମ୍ବାଲା କ୍ୟାଣ୍ଟନ୍ମେଣ୍ଟ ଲୁଧିଆନା ଓ ଜାମ୍ମୁ ତାୱି ଷ୍ଟେସନ୍ଠାରେ ଦୁଇ ମିନିଟ୍ ଲେଖାଏଁ ରହିବ

ଏହି ଟ୍ରେନ୍ ମଙ୍ଗଳବାର ଛଡ଼ା ସପ୍ତାହର ବାକି ସବୁ ଦିନ ଯାତ୍ରା କରିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଗତ ଫେବୃୟାରୀ ମାସରେ ନୂଆଦିଲ୍ଲୀ ଓ ବାରାଣସୀ ମଧ୍ୟରେ ଚଳାଚଳ କରିଥିଲା ପାଶ୍ଓବାନ୍ ଓନିୟନ୍ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶଓ୍ୱାନ୍ କହିଛନ୍ତି ସରକାର ପିଆଜର ରପ୍ତାନୀ ଉପରେ ନିଷେଧାଜ୍ଞା ଲାଗୁ କରିବା ପରେ ଉଭୟ ପାଇକାରୀ ଓ ଖୁଚୁରା ବକାରରେ ପିଆଜର ମଲ୍ୟ ହ୍ରାସ ପାଇବା ଆରମ୍ଭ କରିଛି ସରକାର ବେପାରୀମାନଙ୍କ ପାଇଁ ମହଜୁଦ୍ ସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି

ଗତକାଲି ରାଜ୍ୟର ବହୁ ତୁଙ୍ଗନେତା ସେମାନଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି

ମହାରାଷ୍ଟ୍ର ବିଜେପି ଶାଖା ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ପୁଣେର କୋଥ୍ରୁଡ୍ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଶିବସେନା ଯୁବଶାଖା ନେତା ଆଦିତ୍ୟ ଠାକରେ ମୁମ୍ୟାଇର ୱର୍ଲୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପଙ୍କଜା ମୁଣ୍ଡେ ଗିରିଶ ମହାଜନ ସୁରେଶ ଖଡେ ଓ ସୁଭାସ ଦେଶମୁଖଙ୍କ ସମେତ ବିଜେପିର ବହୁ ଉପସ୍ଥିତ ମନ୍ତ୍ରୀ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆଜି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ପୂଥ୍ୱୀରାଜ ଚୌହାନ୍ କରାଡ଼ ସାଉଥ୍ ଆସନରୁ ଓ ଦେଶମୁଖ ଭ୍ରାତୃଦ୍ୱୟ ଲାତୁର୍ର ଦୁଇଟି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଇତିମଧ୍ୟରେ ଏନ୍ସିପିର ଉପସ୍ଥିତ ବିଧାୟକ ଜିତେନ୍ଦ୍ର ଅହାଡ୍ଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ପାର୍ଟିମୁଖ୍ୟ ଶରଦ ପାଓ୍ୱାର ତାଙ୍କ ସହ ଯାଇଥିଲେ

ଅନ୍ୟ ଜଣେ ଏନ୍ସିପି ନେତା ତଥା ରାଜ୍ୟ ବିଧାନପରିଷଦରେ ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେ ତାଙ୍କର ସମ୍ପର୍କୀୟ ବିଜେପି ମନ୍ତ୍ରୀ ପଙ୍କଜା ମୁଶ୍ଡେଙ୍କ ବିରୁଦ୍ଧରେ ବିଡ୍ର ପାର୍ଲେ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ଉଚିତ ମୂଲ୍ୟରେ ଏହା ଯେପରି ନିରନ୍ତର ମିଳିପାରିବ ସେଥିପାଇଁ ଉଦ୍ୟମ ଚାଲିଛି ଯୋଗାଣରେ ଅସୁବିଧା ରହିଲେ ପେଟ୍ରୋଲିୟମ୍ ସାମଗ୍ରୀର ମୂଲ୍ୟ ବଢ଼ିଥାଏ ଭାରତ ତା'ର ତୈଳ ଆବଶ୍ୟକତା ପୂର୍ବଣ ପାଇଁ ଆମଦାନୀ ଉପରେ ନିର୍ଭର କରୁଥିବାରୁ ଏହା ଯେପରି ବ୍ୟାହତ ନ ହୁଏ ସେଥିପାଇଁ ସବୁପ୍ରକାର ଉଦ୍ୟମ କରୁଛି ସେ କହିଛନ୍ତି ଭାରତ ବିଶ୍ୱର ତୂତୀୟ ସର୍ବାଧକ ଉର୍ଜା ବ୍ୟବହାରକାରୀ ଦେଶ

ଶ୍ରୀ ଚିଦାୟରମ୍ ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ହାଜତରେ ଅଛନ୍ତି ଶ୍ରୀ ଚିଦାୟରମ୍ଙ୍କୁ ଆହୁରି ଅଧିକ ଦିନ ବିଚାରବିଭାଗୀୟ ହାଜତରେ ରଖିବା ପାଇଁ ସିବିଆଇ ଚାହିଁବାରୁ ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହର ତାଙ୍କର ହାଜତରେ ରହଣୀର ଅବଧିକୁ ବୃଦ୍ଧି କରିଛନ୍ତି

ସେତେବେଳେ ଶ୍ରୀ ଚିଦାମ୍ଘରମ୍ କେନ୍ଦ୍ର ସରକାରରେ ଅର୍ଥମନ୍ତ୍ରୀ ଥିଲେ

ସେମାନଙ୍କ ଡଙ୍ଗାକ୍ ମଧ୍ୟ ଜବତ କରାଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷର୍ ଏକ ବିବୂଭିରେ କୁହାଯାଇଛି ଗିରଫ ଶ୍ରୀଲଙ୍କା ନାଗରିକମାନଙ୍କୁ ପୁଦୁଚେରୀର କରାଇକଲ୍ ବନ୍ଦରକ୍ ଅଣାଯାଇ ପଚରା ଉଚରା କରାଯାଉଛି

ମାଲ୍ଦା ଜିଲ୍ଲାର ଚଞ୍ଚୋଲ୍ଠାରେ କିଛି ଲୋକ ଏକ ଦେଶୀ ଡଙ୍ଗାରେ ନଦୀ ପାର ହେଉଥିବାବେଳେ ପାଣି ଭଉଁରୀରେ ପଡ଼ି ଡଙ୍ଗାଟି ବୁଡ଼ି ଯାଇଥିଲା

ଅନ୍ୟମାନଙ୍କୁ ଖୋଜା ଚାଲିଛି କ୍ରିକେଟ୍ ବିଶାଖାପଟନମ୍ ଟେଷ୍ଟରେ ଭାରତ ସୁବିଧାଜନକ ସ୍ଥିତିରେ ରହିଛି

ପୂର୍ବରୁ ମୟଙ୍କ ଅଗ୍ରଓ୍ୱାଲ୍ ତାଙ୍କ ଟେଷ୍ଟ ଜୀବନର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି

ଏହି ସିରିଜ୍ରେ ବର୍ତ୍ତମାନ ସ୍ୱଦ୍ଧା ଦୂଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ କରାଯାଇଛି ଏଥିସହିତ ଭାରତ ସିରିଜ୍ ବିଜୟୀ ହୋଇଛି